ଏହି ଅବସରରେ ପୁରୀଠାରେ ଏକ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷିତ ହୋଇଥିଲା ଏଥିରେ ରାଜସ୍ୱମନ୍ତୀ ମହେଶ୍ୱର ମହାନ୍ତି ଜିଲ୍ଲାପାଳ କ୍ୟୋତିପ୍ରକାଶ ଦାସ ପୌରନିର୍ବାହୀ ଅଧିକାରୀ ଏବଂ ସ୍ୱେରେଜ୍ ବୋର୍ଡର ଅଧିକାରୀମାନେ ଉପସ୍ଥିତ ଥିଲେ

ଏହି ସମାନ ବ୍ୟବସ୍ଷାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ଏଥିପାଇଁ ଆବଶ୍ୟକୀୟ ସୁରକ୍ଷା କର୍ମଚାରୀ ଓ ଅଧିକାରୀ ନିୟୋଜନ ପାଇଁ ପଦକ୍ଷେପ ନିଆଯିବ

ତେଶୁ ସରକାର ଏ ସଂକ୍ରାନ୍ତରେ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେଇ କୃଷି ରଣ ଛାଡ଼ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି

ହାଇକୋର୍ଟ ବାର୍ ଆସୋସିଏସନ୍ ପରିସରରେ ଆଜି ଅନୁଷ୍ଟିତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ଟଉ୍ ନିଆଯାଇଛି

ଏହି ଯୋଜନାରେ ଦେଶର ପ୍ରତ୍ୟେକ ଘରେ ବିଜ୍ଞଳି ସଂଯୋଗ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି